ସାମାଜିକ ସଂଗଠନ ମାଧ୍ଧମରେ ଏହି କାର୍ଯ୍ୟ କରାଯିବା ଉଚିତ୍

ଘଟଶାର ସଠିକ୍ ତଦନ୍ତ ନକରି ଯାଜପୁର ଏସ୍ପି ଗଣମାଧ୍ଧମରେ ଭିନୁ ବୟାନବାଜି କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି

ହାଇଦ୍ରାବାଦ ସ୍ବିତ ସେକ୍ଟ୍ରାଲ୍ ଫୁଡ୍ ଟେକ୍ନୋଲୋଜିକାଲ୍ ରିସର୍ଚ ଇନ୍ଷ୍ଚ୍ୟୁଟ୍ରେ ସେମାନେ ତାଲିମ୍ ଗ୍ରହଶ କରିବେ